ସେହିସବୁ ପ୍ରକଳ୍ପ ସ୍ୱାସ୍ଥ୍ୟ ସଡକ ଓ ରାଜପଥ ଉଚ୍ଚଶିକ୍ଷା ଓ ସଂସ୍କୃତି କ୍ଷେତ୍ରର ରହିଛି ନବଭାରତର ଗଠନ ପାଇଁ ଶ୍ରୀ ମୋଦୀଙ୍କର ପୂର୍ବୋଦୟ ନୀତିର ଏଗୁଡିକ ଅଂଶବିଶେଷ ସେହି ପ୍ରକଳ୍ପଗୁଡିକ ମଧ୍ୟରେ ଶ୍ରୀ ମୋଦୀ ଅରଗୁଳଠାରେ ଆଇଆଇଟି ଭୁବନେଶ୍ୱରର ନୂଆ କ୍ୟାମ୍ପସକୁ ଉଦ୍ଘାଟନ କରିଛନ୍ତି

ପାଇକବିଦ୍ରୋହର ସ୍କୁତିରେ ସେ ଏକ ସ୍କାରକୀ ମୁଦ୍ରାକୁ ଉନ୍କୋଚନ କରିଛନ୍ତି

ଖୋର୍ଦ୍ଧାର ବରୁଣେଇଠାରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାରଙ୍କର ତୀବ୍ର ସମାଲୋଚନା କରିଛନ୍ତି ସେ କହିଛନ୍ତି ଓଡିଶାରେ ବିଭିନ୍ନ କ୍ଷେତ୍ରରେ ଘୋର ଦୁର୍ନୀତି ରହିଛି କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମକୁ ଲାଗୁ କରି ନ ଥିବାରୁ ସେ ଓଡିଶା ସରକାରଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି ପିଏମ୍ ବାଜପେୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସମ୍ମାନାର୍ଥେ ଆଜି ସଂସଦ ଭବନ ପରିସରରେ ଏକ ସ୍କାରକୀ ମୁଦ୍ରା ଉନ୍କୋଚନ କରିଛନ୍ତି ଏହି ଉନ୍କୋଚନ ଉହବରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଚ୍ଚନ୍ତି ଅଟଳଜୀ ପ୍ରାୟ ଏକଦଶନ୍ଧି ଧରି ସର୍ବସାଧାରଣ ଜୀବନରୁ ଦୂରେଇ ରହିଥିଲେ କିନ୍ତୁ ତାଙ୍କର ବିୟୋଗ ପରେ ଲୋକମାନେ ତାଙ୍କ ପ୍ରତି ଯେଭଳି ସମ୍ମାନ ପ୍ରଦର୍ଶନ କରିଛନ୍ତି ତାଙ୍କ ପ୍ରତି ଲୋକମାନଙ୍କର ସମ୍ମାନ ଓ ପ୍ରେମକୁ ଏଥିରୁ ସହଜରେ ଅନୁମାନ କରାଯାଇ ପାରିବ ସେ କହିଛନ୍ତି ଅଟଳଜୀ ଜଣେ ଟାଣୁଆ ନେତା ଥିଲେ ଏବଂ ସମାଜର ସବୁ ବର୍ଗର ଲୋକମାନଙ୍କ ମନରେ ତାଙ୍କ ପ୍ରତି ସମ୍ମାନ ରହିଥିଲା ଶ୍ରୀ ମୋଦୀ କହିଛନ୍ତି ବକ୍ତା ଭାବରେ ସେ ଅତୁଳନୀୟ ଥିଲେ ପ୍ରଧାନମନ୍ତ୍ରୀ କହିଛନ୍ତି କ୍ଷମତା ହରାଇବା ପରେ କେତେକ ବ୍ୟକ୍ତି ଧୈର୍ଯ୍ୟହରା ହୋଇପଡ଼ିଚ୍ଚନ୍ତି କିନ୍ତୁ ଅଟଳଜୀ ଦୀର୍ଘଦିନ ଧରି ବିରୋଧୀ ଦଳର ନେତା ଭାବେ କାର୍ଯ୍ୟ ନିର୍ବାହ କରିଥିଲେ ଏବଂ ଜାତୀୟ ସ୍ୱାର୍ଥ ରକ୍ଷା ଲାଗି ସେ ସବୁବେଳେ ଉଦ୍ୟମ କରି ଆସିଥିଲେ ଜାତୀୟ ସ୍ୱାର୍ଥ ସହ ସେ କଦାପି ସାଲିସ୍ କରିନଥିଲେ ସେ କହିଚ୍ଚନ୍ତି ଅଟଳଜୀ ଗଣତନ୍ତ୍ର ସର୍ବୋଚ୍ଚ ବୋଲି ମାନୁଥିଲେ ଏବଂ କଦାପି ଆଦର୍ଶକୁ ଜଳାଞ୍ଚଳି ଦେଇନାହାନ୍ତି ତାଙ୍କର ଜୀବନୀ ଆଗାମୀ ପୀଢ଼ିକୁ ଅନୁପ୍ରାଣିତ କରିବ ଲୋକସଭା ବାଚସ୍କତି ସୁମିତ୍ରା ମହାଜନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା ବିଜେପିର ବରିଷ୍ଣ ନେତା ଏଲ୍କେ ଆଡଭାନୀ ବିଜେପି ଅଧ୍ୟକ୍ଷ ଅମିତ ଶାହା ମଧ୍ୟ ସେଠାରେ ଉପସ୍ଥିତ ଥିଲେ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନ ଉପଲକ୍ଷେ ଆସନ୍ତାକାଲି ଉତ୍ତମ ପ୍ରଶାସନ ଦିବସ ପାଳନ କରାଯିବ ପିଏମ ବ୍ରିକ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ବୋଗିବିଲ୍ ଠାରେ ବ୍ରହ୍ମପୁତ୍ର ନଦୀ ଉପରେ ଦେଶର ଦୀର୍ଘତମ ରେଳ ତଥା ସଡକ ପୋଲକୁ ଉଦ୍ଘାଟନ କରିବେ

ସେ ଏହି ପୋଲ ଉପରେ ପ୍ରଥମ ଯାତ୍ରୀବାହୀ ଟ୍ରେନର ଶୁଭାରମ୍ଭ କରିବେ ବହୁ କେନ୍ଦ୍ରମନ୍ତ୍ରୀ ଆସାମ ମୁଖ୍ୟମନ୍ତ୍ରୀ ଓ ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମରେ ଯୋଗଦେବେ ପରେ ପ୍ରଧାନମନ୍ତ୍ରୀ ଧେମାଜୀ ଜିଲ୍ଲାର କରେଙ୍ଗ ଚାପୋରୀଠାରେ ଏକ ସଭାରେ ଉଦ୍ବୋଧନ ଦେବେ ବୋଗିବିଲ୍ ରେଳ ତଥା ସଡକ ପୋଲ ଉତ୍ତର ପୂର୍ବାଞ୍ଚଳର କୀବନରେଖା ଏବଂ ବ୍ରହ୍ମପୁତ୍ର ନଦୀର ଉତ୍ତର ଓ ଦକ୍ଷିଣ ଭାଗକୁ ଏହା ସଂଯୋଗ କରିବ

ଜେଟଲୀ କଂଗ୍ରେସ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସାମଗ୍ରୀ ଓ ସେବା କର ଉପରେ କଂଗ୍ରେସ ସରକାରଙ୍କର ସମାଲୋଚନା କରିଥିବାରୁ ତାହାର ତୀବ୍ର ସମାଲୋଚନା କରିଛନ୍ତି

ସେ ଦୃଷ୍ଟିରୁ କଂଗ୍ରେସ ପାର୍ଟି ଆତ୍କସମୀକ୍ଷା କରିବା ଉଚିତ ବୋଲି ସେ କହିଛନ୍ତି

ମନ୍ତ୍ରୀ କହିଛନ୍ତି ଯେହେତୁ ରାଜସ୍ୱ ବୃଦ୍ଧି ପାଇ ଚାଲିଛି କିଏସଟି ଅଧୀନରେ ଟିକସ ହାର କମ୍ କରାଯାଇଛି ଓ ଅଧିକାଂଶ ସାମଗ୍ରୀକୁ କମ୍ ଟିକସର ପରିସରଭୁକ୍ତ କରାଯାଇଛି ଶ୍ରୀ ଜେଟଲୀ କହିଛନ୍ତି କୌଣସି ସାମଗ୍ରୀ ଉପରେ ଟିକସ ଅହେତୁକ ଭାବେ ବୂଦ୍ଧି ନ ପାଇବା ପାଇଁ ବିଭିନ୍ନ ହାରର ଟିକସ ଲାଗୁ କରାଯାଇଛି

ଅର୍ଥମନ୍ତ୍ରୀ କହିଛନ୍ତି' ଜିଏସ୍ଟି ଲାଗୁ ହେବା ପରଠାରୁ ପରିସ୍ଥିତିରେ ଦ୍ରତ ପରିବର୍ତ୍ତନ ପରିଲକ୍ଷିତ ହୋଇଛି

ପୂର୍ବରୁ ଅଶୋକ ଗେହଲତ ମୁଖ୍ୟମନ୍ତ୍ରୀ ଭାବେ ଓ ସଚିନ ପାଇଲଟ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇ ସାରିଛନ୍ତି ପରେ ସଚିନ ପାଇଲଟ୍ଙ୍କୁ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରାଯାଇଛି ଅଟଳ ସମାଧ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ସମାଧିକୁ ଆସନ୍ତାକାଲି ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ ଦେଶରେ ବିଭିନ୍ନ ଭାଗରୁ ଆସିଥିବା ପଥରରେ ରାଜଘାଟ ନିକଟରେ ତାଙ୍କର ଏହି ସମାଧ୍ ନିର୍ମାଣ କରାଯାଇଛି ପାକ୍ ଫାୟାରିଂ ଜାମ୍ମୁ କାଶ୍କୀରର ରାଜୌରୀ ଜିଲ୍ଲା ସ୍ଥିତ ନିୟନ୍ତ୍ରଣ ରେଖାଠାରେ ଭାରତୀୟ ଘାଟି ଓ ଗ୍ରାମଗୁଡ଼ିକୁ ଲକ୍ଷ୍ୟ କରି ଆଜି ପାକିସ୍ତାନୀ ସୈନ୍ୟମାନେ ପ୍ରବଳ ଗୁଳିଗୋଳା ବର୍ଷଣ କରିଛନ୍ତି

ସୀମାରେ ପ୍ରହରା ଦେଉଥିବା ଭାରତୀୟ ଯବାନମାନେ ପାଲଟା ଆକ୍ରମଣ କରିଥିଲେ

ପ୍ରେଜ ଭିପି ଖ୍ରୀଷ୍ଟମାସ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ବଡଦିନର ଅବ୍ୟବହିତ ପୂର୍ବରୁ ଦେଶର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି ଯୀଶୁଖ୍ରୀଷ୍ଟ ଶାନ୍ତିସଦ୍ଭାବନା ଓ ଆଶାର ପ୍ରତୀକ ଶ୍ରୀ କୋବିନ୍ଦ କହିଛନ୍ତି ବଡଦିନ ମାନବିକ ମୂଲ୍ୟବୋଧର ପାଳନ ଉପରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ କହିଛନ୍ତି ବଡଦିନ ଏକ ଆନନ୍ଦଦାୟକ ଉତ୍ସବ ଯାହା ଲୋକମାନଙ୍କୁ ଦୟା କ୍ଷମା ପ୍ରେମ ଓ ଅନୁକମ୍ପାର ମୂଲ୍ୟବୋଧ ସ୍ମରଣ କରାଇଥାଏ ସେ କହିଛନ୍ତି ଏକ ସୁସ୍ଥ ସ୍ୱୟଂ ସମ୍ପୂର୍ଣ୍ଣ ତଥା ଶାନ୍ତିପୂର୍ଣ୍ଣ ଜୀବନଯାପନ ପାଇଁ ଲୋକମାନଙ୍କୁ ଏହି ମୂଲ୍ୟବୋଧଗୁଡିକୁ ମନେରଖିବାକୁ ପଡିବ

ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସୂଚନାଦେଇ ପାର୍ଟିନେତା ତଥା କେନ୍ଦ୍ରମନ୍ତୀ ପ୍ରକାଶ ଜାଭେଡକର କହିଛନ୍ତି କଂଗ୍ରେସ ସମ୍ପର୍ଶ୍ୟ ରଣ ଛାଡ କରିବାକୁ ଘୋଷଣା କରିଥିଲା କିନ୍ତୁ ତାହା ଏପର୍ଯ୍ୟନ୍ତ କରିନାହିଁ

କଂଗ୍ରେସ କୃଷକମାନଙ୍କୁ ଠକିଛି ଓ ମିଥ୍ୟା ପ୍ରତିଶ୍ରତି ଦେଇଛି ବୋଲି ସେ ଦୋଷାରୋପ କରିଛନ୍ତି

ଭଙ୍ଗାର୍ଜା ଅଂଶ ତଳକୁ ଜୀବିତ ଲୋକମାନଙ୍କୁ ଖୋଜିବାହାର କରିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଥିଲାବେଳେ ଆଜି ପ୍ରବଳ ବର୍ଷା ଯୋଗୁଁ ଉଦ୍ଧାରକାରୀମାନଙ୍କୁ ଘୋର ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା

ସାମରିକ ଓ ପ୍ରଲିସ ବାହିନୀ ଜୀବିତ ଅବସ୍ଥାରେ ଥିବା ଲୋକମାନଙ୍କର ସନ୍ଧାନରେ ଲାଗିଛନ୍ତି

ମୃତକମାନଙ୍କ ପ୍ରତି ଶ୍ରୀ ମୋଦି ଦୁଃଖବ୍ୟକ୍ତ କରିଛନ୍ତି ଏବଂ ଶୋକସନ୍ତପ୍ତ ପରିବାରମାନଙ୍କ ପ୍ରତି ସମବେଦନା ଜଣାଇଛନ୍ତି ଓ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ଜାତୀୟ ଉପଭୋକ୍ତା ଦିବସ ଆଜି ପାଳନ କରାଯାଉଛି ପତ୍ୟେକ ଉପଭୋକ୍ତାଙ୍କ ସେମାନଙ୍କର ଅଧିକାର ଓ ଦାୟିତ୍ୱ ବିଷୟରେ ସଚେତନ କରିବାର ଆବଶ୍ୟକ ଓ ଏବଂ ଉପଭୋକ୍ତା ଆନ୍ଦୋଳନର ଗୁରୁତ୍ୱ ବିଷୟରେ ଆଲୋକପାତ କରିବା ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଉଛି ଚଳିତବର୍ଷ ପାଇଁ ଶୀର୍ଷକ ହେଉଛି ଉପଭୋକ୍ତାଙ୍କ ଅଭିଯୋଗଗ୍ରଡିକର ସହୟାନ୍ଦବର୍ତ୍ତୀ ସମାଧାନ

ଖାଦ୍ୟ ଅପମିଶ୍ରଣ କ୍ଷେତ୍ରରେ କଡା ଦଶ୍ଡବିଧାନ ପାଇଁ ଏହି ବିଲ୍ରେ ବ୍ୟବସ୍ଥା ରହିଛି